ଏବଂ ରାଜ୍ୟରେ ପୁଣି ଲେଉଟିଲା ଶୀତ

ଇତିମଧ୍ଘରେ ବେସାମରିକ ବିମାନ ଚଳାଚଳ ମନ୍ତଶାଳୟ ସହାୟତାରେ ସମ୍ଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ ଡୋଜ୍ ପହଞାଯାଇ ସାରିଛି

ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟକୁ ସୁବ୍ୟବସ୍ଷିତ କରିବା ଲାଗି ପ୍ରସ୍ତୁତି ଜାରି ରଖ୍ଛନ୍ତି